ଏକାଦଶୀଠାରୁ ପୂର୍ଶିମା ପର୍ଯ୍ୟନ୍ତ ପାଞ୍ଚଦିନକୁ ବକ ପଞ୍ଚକ ବା ଭୀଷ୍କପଞ୍ଟକ ଭାବେ ବ୍ରତ ପାଳନ କରାଯାଏ

ମୋବାଇଲ ଫୋନ ନେବାପାଇଁ ଅନୁମତି ଦିଆଯାଉ ନାହିଁ

ସିସିଟିଭି ମାଧ୍ଧମରେ ଲୋକଙ୍କ ଉପରେ ପ୍ରଶାସନ ତୀକ୍ଷ୍ଣ ନକର ରଖିଛି

ପୁଲିସ ଜନସାଧାରଶଙ୍କୁ ଘଉଡାଇବା ପାଇଁ ମଧ୍ଧ ମୃଦ୍ଧ୍ ଲାଠିଚାଳନା କରାଯାଇଥିଲା

ବନ୍ଦରେ ଓକିଲ ସଂଘ ସହିତ ବିଭିନ୍ ସାମାଜିକ ଓ ସାଂସ୍କୃତିକ ସଂଗଠନ ସାମିଲ ହେବେ ବୋଲି ଜଶାପଡିଛି

ଏହି କମିଟିର ସଦସ୍ୟମାନେ ସପ୍ତାହର ରବିବାର ଦିନ ଏହି ପରିଷାର କାର୍ଯ୍ୟ କରିବେ